ରାଜ୍ୟରେ ପିଆଜ ଦର ଅହେତୁକ ବୃଦ୍ଧି

ସେହିଦିନ ସମଗ୍ର ଦେଶ ଏହାର ବୀର ଯବାନମାନଙ୍କୁ ସେମାନଙ୍କ ସାହସ ଓ ତ୍ୟାଗପାଇଁ ସମ୍ମାନ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସଂପର୍କରେ ପ୍ରଧାନମନ୍ତୀ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଶ୍ୱୟକୁ ସମଗ୍ର ଦେଶ ସାଦରର ସହ ଗ୍ରହଣ କରିଛନ୍ତି ଏବଂ ଦେଶରେ ଶାନ୍ତି ଓ ସହାବସ୍ରାନ ବଜାୟ ରହିଛି ଏ କ୍ଷେତ୍ରରେ ଜନସାଧାରଣ ଯେଉଁ ଧୈର୍ଯ୍ୟ ସଂଯମ ଓ ପରିପକୃତା ଦେଖାଇଛନ୍ତି ତାହାକୁ ସେ ପ୍ରଶଂସା କରିଛନ୍ତି ଦେଶକୁ ପ୍ଲାଷ୍ଟିକ୍ ଆବର୍ଜନାରୁ ମୁକ୍ତ କରିବା ପାଇଁ ଶପଥ ନେବା ନିମନ୍ତେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଧାନମନ୍ତୀ ଅନୁରୋଧ କରିଛନ୍ତି

ଆମେ ସେହି ବିଚାରର ଅନୁବର୍ତ୍ତୀ ହୋଇ ଆମର ପର୍ଯ୍ୟାବରଣର ସୁରକ୍ଷା କରିବା ଆବଶ୍ୟକ ବୋଲି ସେ କହିଛନ୍ତି

ଶିକ୍ଷକମାନେ ଏଥିପାଇଁ ସବୁମନ୍ତେ ସାହାଯ୍ୟ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି

ଗୁଣାତ୍କକ ଦୃଷିରୁ ଏହାକୁ ବିଶ୍ୱସ୍ତରୀୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି

ଏହି ଉହବରେ ରାଷ୍ଟପତି ରାମନାଥ କୋବିନ୍ଦ ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ରାଜ୍ୟକ ପିଆଜର ଆମଦାନୀ ଯଥେଷ୍ ପରିମାଶରେ ହ୍ରାସ ପାଇଛି

ସ୍କୁଲ ଛାତ୍ରଛାତ୍ରୀ ଏନଏନସି କ୍ୟାଡେଟ୍ ଓ ସାଧାରଣ ଜନତା ଏହି ଯୁଦ୍ଧ ଜାହାଜକୁ ବୁଲି ଦେଖିଛନ୍ତି

ସେମାନେ ଟଙ୍କା ନ ଦେଲେ ସମ୍ମୁକ୍ତ ଖଣିକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲେ

ସେବା ଯୋଗାଇ ଦେଇଥିଲେ

ତାଙ୍କୁ ନଗଦ ପାଞ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ଏଥିସହ ଫୁଟବଲ ଖେଳାଳି ଯବାମଣି ଟୁଡୁ ଓ ହକି ତାରକା ନମିତା ଟସ୍ସୋଙ୍କୁ ସାଇଟେସନ ସମ୍ମାନ ମିଳିବ